ଏହି ଏଫ୍ପିଓଗୁଡ଼ିକ ନଡ଼ିଆଚାଷୀଙ୍କ ଦକ୍ଷତା ବିକାଶରେ ସହାୟକ ହେବ

ଅନ୍ୟପକ୍ଷରେ ବାକି ଚାଷୀଙ୍କ ତାଲିକା ଖୁବ୍ଶୀଘ୍ର କେନ୍ରକୁ ପଠାଯିବ ବୋଲି ରାଜ୍ୟ କୁଷିମନ୍ତୀ ଅରୁଣ ସାହୁ କହିଛନ୍ତି

ତେବେ ଖୁବ୍ଶୀଘ୍ର ଏହି ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ରକୁ ପଠାଯିବ ବୋଲି ମନ୍ତୀ ଶ୍ରୀ ସାହୁ କହିଛନ୍ତି ନୁଆଖାଇ ଆକି ହେଉଛି ପଣ୍କିମ ଓଡ଼ିଶାର ଅନନ୍ୟ ଲୋକପର୍ବ ନ୍ଆଖାଇ ଏଥିପାଇଁ ସମଗ୍ର ପଣ୍କିମ ଓଡ଼ିଶାର ପୁରପଲ୍ଲୀ ଉହବମୁଖର ହୋଇଉଠିଛି

ସେହିଭଳି ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ ଆଗାମୀ ଦିନରେ କୃଷି ଓ କୃଷକର ଉନ୍ଦତି କାମନା କରିଛନ୍ତି

ସେଠାରେ ପ୍ରସୂତୀଙ୍କ ଜୀବନ ବଞ୍ଣଯାଇଥିବା ବେଳେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା